ଗତକାଲି ଦୁଇ ଦଳ ବାରବାଟୀ ଷ୍ଟାଡିୟମ୍ରେ ଆସି ଅଭ୍ୟାସ କରିଥିଲେ ଏହି ସିରିଜ୍ରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ କିତି ବରାବର ସ୍ଥିତିର ଅଛନ୍ତି ତେଶୁ ଏହି ମ୍ୟାଚ୍କୁ ଯିତିବା ପାଇଁ ଉଭୟ ଦଳର ଖେଳାଳିଙ୍କର ମନୋବଳ ଦୂତ୍ ରହିଛି ଏହି ମ୍ୟାଚ୍ଟି ଚିତାକର୍ଷକ ହେବାର ଆଶା କରାଯାଉଛି

ଅବକାରୀ ସମୀକ୍ଷା ଅବକାରୀ ନିର୍ଦ୍ଦେଶାଳୟକୁ ସ୍ୱୟଂ ଚାଳିତ କରାଯିବା ସହ ସମସ୍ତ କାରବାର ଅନ୍ଲାଇନ୍ ମାଧ୍ଧମରେ କରିବା ପାଇଁ ସରକାର ନିଷ୍ବତ୍ତି ନେଇଛନ୍ତି

ଅବକାରୀ ରାଜସ୍ୱ ଆଦାୟ ବୃଦ୍ଧି ନେଇ ପଦକ୍ଷେପ ନେବାକୁ ଅଧିକାରୀଙ୍କୁ ସେ ପରାମର୍ଶ ଦେଇଛନ୍ତି